କଂଗ୍ରେସ ପାର୍ଟିର ନେତୃତ୍ୱ ପ୍ରସଙ୍ଗକୁ ନେଇ ସମ୍ପ୍ରତି ଦେଖାଦେଇଥିବା କିଛି ଘଟଣା ଦୃଷ୍ଟିରୁ ଏହି ବୈଠକକୁ ଗୁରୁତ୍ୱପୂର୍୍ଣ ବିବେଚନା କରାଯାଉଛି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି ବୈଠକରେ ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା ହେବ ଆମ ସମ୍ଭାଦଦାତା ଜଣାଇଛନ୍ତି କଂଗ୍ରେସ ମ୍ରଖ୍ୟ ସୋନିଆ ଗାନ୍ଧୀ ତାଙ୍କ ସ୍ଥାନରେ ଜଣେ ନ୍ତଆ ପାର୍ଟି ମୁଖ୍ୟଙ୍କ ଚୟନ କରିବା ପ୍ରକ୍ରିୟା ଆରନ୍ତ କରିବା ବିଷୟରେ ଆଲୋଚନା କରିବା ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟିକୃ ଜଣାଇଛନ୍ତି ବୈଠକରେ ଡକ୍ଟର ମନମୋହନ ସିଂହ ଅଶୋକ ଗେହଲଟ କ୍ୟାପଟେନ୍ ଅମରେନ୍ଦ୍ର ସିଂହ ଭୂପେଶ ସିଂହ ବାଘେଲ ପି ଚିଦାୟରମ ଏକେ ଆଣ୍ଟ୍ରୋନି ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ପାର୍ଟିର ବରିଷ୍ଣ ନେତାମାନେ ଯୋଗ ଦେଇଛନ୍ତି

ସଂକ୍ରମିତମାନଙ୍କର ଚିକିତ୍ସା ପାଇଁ ହସ୍କିଟାଲ ଗୁଡ଼ିକରେ ପରିଚାଳନାଗତ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ନିୟମଗୁଡ଼ିକର ଫଳପ୍ରଦ କାର୍ଯ୍ୟକାରୀତା ଏହି ସଫଳତା ଆଣିଦେଇଛି ତା୍ଚଡା ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ ନିଆଯାଇଥିବା ବ୍ୟବସ୍ଥା ଓ ଅଳ୍ପ ସଂକ୍ରମିତ ମାନଙ୍କ ପାଇଁ ବାସଗୃହରେ ପୃଥକୀକରଣର ସଠିକ୍ ତଦାରଖ ମଧ୍ୟ ଏହି ସଫଳତା ପାଇଁ ଅନେକାଂଶରେ ସାହାଯ୍ୟ କରିଛି

ମନ୍ତ୍ରଣାଳୟ କହିଛି ଏହାଫଳରେ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି

ଅଧିକ ନମନା ପରୀକ୍ଷା ପାଇଁ ଗବେଷଣାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଉଛି

ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଯୋଗ୍ୟ ଦିବ୍ୟାଙ୍ଗ ହିତାଧିକାରୀମାନଙ୍କ ଜାତୀୟ ଖାଦ୍ୟ ସୂରକ୍ଷା ଆଇନ ଅଧୀନରେ ସାମିଲ୍ କରି ସେମାନଙ୍କୁ ଏନ୍ଏଫ୍ଲଏସ୍ଏ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନୁ ଯୋଜନାରେ ଦିଆଯାଉଥିବା ଖାଦ୍ୟଶସ୍ୟ ସ୍ତନିଶ୍ଚିତ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ଏହି ଯୋଜନାରେ ସାମିଲ୍ ହୋଇ ନ ଥିବା ଦିବ୍ୟାଙ୍ଗମାନଙ୍କୁ ଯୋଗ୍ୟତା ଅନୁସାରେ ନୂଆ ରାସନ କାର୍ଡ଼ ଯୋଗାଇ ଦେବାକୁ କୁହାଯାଇଛି ଦିବ୍ୟାଙ୍ଗମାନେ ସମାଜର ଅବହେଳିତ ବର୍ଗ ହୋଇଥିବାରୁ ସେମାନଙ୍କୁ ଅନ୍ତ୍ୟୋଦୟ ଅନୁ ଯୋଜନାରେ ମଧ୍ୟ ସାମିଲ୍ କରିବାକୁ ବିଭାଗ ପକ୍ଷର୍ତ କୃହାଯାଇଛି ସେହିପରି ରାସନ୍ କାର୍ଡ଼ ନ ଥିବା ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଅଧୀନରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି

ପିଏମ୍ ଟ୍ରିବ୍ୟୁଟ୍ ଜେଟ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଗତବର୍ଷ ଆଜିର ଦିନରେ ଅରୁଣ ଜେଟ୍ଲୀ ପରଲୋକ ଗମନ କରିଥିଲେ ସେ ନିଷ୍ଠାପର ସହ ଦେଶର ସେବା କରିଥିଲେ ଓ ତାଙ୍କର ବୁଦ୍ଧିମତା ଜ୍ଞାନ ଓ ନ୍ୟାୟିକ ଅଭିଜ୍ଞତା ତଥା ଆମାୟିକ ବ୍ୟକ୍ତିତ୍ୱ ପାଇଁ ଦେଶ ବହୁମାତ୍ରାରେ ଉପକୃତ ହୋଇଛି ଅରୁଣ ଜେଟ୍ଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ସରକାର ଦେଶଗଠନରେ ତାଙ୍କର ଅବଦାନ ଗୁଡ଼ିକୁ ସ୍କରଣ କରିଛନ୍ତି ଅର୍ଥମନ୍ତ୍ରଣାଳୟରୁ ଅନେକ ଟ୍ୱିଟ୍ ବାର୍ତ୍ତାରେ ଜିଏସ୍ଟି ଲାଗୁ କରିବାରେ ସେ ନେଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଉଲ୍ଲେଖ କରାଯାଇଛି ଜିଏସ୍ଟି ଟିକସ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପ ଭାବେ ସର୍ବଦା ଲିପିବଦ୍ଧ ହୋଇ ରହିବ

ଜିଏସ୍ଟି ଉଭୟ ଖାଉଟୀ ଓ ଟିକସଦାତାମାନଙ୍କୁ ଲାଭ ପହଞ୍ଚାଇଛି ବୋଲି ଅର୍ଥମନ୍ତ୍ରଣାଳୟ କହିଛି ସିବିଆଇ କୋଣ୍ଟିନିଙ୍ଗ ସିବିଆଇ ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି ରୋଷେୟା ନିରଜ ସିଂ ଓ ଘରକରଣା କାର୍ଯ୍ୟ ପାଇଁ ନିଯୁକ୍ତ ଥିବା ଦିପେଶ ସାଓ୍ୱନଙ୍କୁ ଜେରା କରିଛି ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ସେମାନଙ୍କୁ ମୁମ୍ବାଇରେ ଜେରା କରାଯାଇଛି ଏଥିପାଇଁ ପିଠାନି ନୀରଜ ଓ ସାଓ୍ନ୍ତ ଶାନ୍ତାକ୍ରଜସ୍ଥିତ ଡିଆର୍ଡିଓ ଗେଷ୍ଟ ହାଉସ୍ରେ ପହଞ୍ଚଥିଲେ

ସେହିସବୁ ରାଜ୍ୟଗୁଡ଼ିକ ମଧ୍ୟରେ ରାଜସ୍ଥାନ ମଧ୍ୟପ୍ରଦେଶ ପଞ୍ଜାବ ଗୁକ୍ତୁରାଟ ଉତ୍ତରପ୍ରଦେଶ ହରିୟାଣା ମହାରାଷ୍ଟ୍ର ଛତିଶଗଡ ଉଉରାଖଣ୍ଡ ଓ ବିହାର ରହିଛି କୃଷିମନ୍ତ୍ରଣାଳୟ କହିଛି ଗତକାଲି ଉଭୟ ଦିନବେଳେ ଓ ରାତ୍ରି ସମୟରେ ରାଜସ୍ଥାନର ଜୟୀସଲମର ଯୋଧପୁର ଓ ବିକାନିର ଜିଲ୍ଲାରେ ପଙ୍ଗପାଳମାନଙ୍କୁ ଘଉଡା ଯାଇଥିଲା ତା'ଛଡା ଗୁଜୁରାଟର କଛ ଜିଲ୍ଲାରେ ମଧ୍ୟ ଗତକାଲି ପଙ୍ଗପାଳ ମାନଙ୍କୁ ଘଉଡା ଯାଇଥିଲା

ପଙ୍ଗପାଳମାନଙ୍କ ଆସିବା ଯୋଗୁଁ କୌଣସି ରାଜ୍ୟରୁ ଏପର୍ଯ୍ୟନ୍ତ ବିଶେଷ ଫସଲ ନଷ୍ଟ ହୋଇନଥିବାର କ୍ରହାଯାଇଛି

ସେହି ରାଜ୍ୟଗ୍ରଡ଼ିକ ହେଉଛି ବିହାର ଝାଡ଼ଖଣ୍ଡ ମଧ୍ୟପ୍ରଦେଶ ଓଡ଼ିଶା ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ରେଳମନ୍ତ୍ରୀ ପିୟୁଷ ଗୋୟଲ ଏହିସବୁ ପ୍ରକଳ୍ପର ଅଗ୍ରଗତି ଏବଂ ଏହି ଯୋଜନା ଅଧୀନରେ ପ୍ରବାସୀ ଶ୍ରମିକମାନଙ୍କୁ ଶ୍ରମ ସୁଯୋଗ ଯୋଗାଇଦେବା କାର୍ଯ୍ୟର ତଦାରଖ କରୁଛନ୍ତି